ଏହି ପରିପ୍ରେକ୍ଷୀରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହାର ଆଂଶିକ ପ୍ରଭାବ ପଡ଼ିଛି

ସହରଗୁଡ଼ିକ ମଧ୍ଧରେ ଯାନବାହାନ ଚଳାଚଳ କରୁଥିଲେ ମଧ ପେଟ୍ରୋଲ୍ ପମ୍ମ ଓ କିଛି ବ୍ୟବସାୟ ପ୍ରତିଷ୍ଷାନ ବନ୍ଦ ରହିଛି

ରାକ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ରାକ୍ୟରେ ଆକି ସ୍କୁଲ୍ କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ନ ରହିଛି

ସ୍ବରକ୍ଷା ଦୂଷ୍ଟିରୁ ଆକି ହାଇକୋର୍ଟ ବିଚାରପତିମାନଙ୍ଙୁ ସ୍ୱତନ୍ତ ପାଇଲଟ୍ରେ କୋର୍ଟକୁ ଅଶାଯାଇଥିଲା

ସୁରକ୍ଷା ବ୍ୟବସ୍ଥା ଗ୍ରହଶ କରାଯାଇଥିଲା

ଆସନ୍ତାକାଲି ମଧ ବନ୍ଦ ଡାକରା ଦିଆଯାଇଛି ଆନ୍ଦୋଳନକାରୀଙ୍ଙ ବିକ୍ଷୋଭ ଯୋଗୁଁ ଆଜି ବ୍ୟାଙ୍କ ସେବା ବନ୍ଦ ରହିଛି

ଏଥି ସହିତ ଆକି ଜିଲ୍ଲା ସଦର ମହକୁମା ଠାରେ ସାପ୍ତାହିକ ହାଟ ଖୋଲା ରହିଥିବା ବେଳେ ଜିଲ୍ଲା ବ୍ୟାପି ଯାନବାହାନ ଚଳାଚଳ ସ୍ୱାଭାବିକ ରହିଛି

ଶହଶହ ଚାଷୀଙ୍କ ସହ ବିଜେପି ନେତ୍ତବୃନ୍ ଆଜି ସଚିବାଳୟ ଘେରାଉ କରି 'ଜବାବ ମାଗୁଛି ବିଜେପି' କାର୍ଯ୍ୟକ୍ରମ ଆୟୋଜନ କରିଛି ରାଜ୍ୟର ବିଭିନ୍ନ ଅଅଳରୁ ଚାଷୀମାନଙ୍କ ସୁରକ୍ଷା ଦାବି ସହ ହକ୍ ପାଇଁ ରାଜଧାନୀର ରାଜରାସ୍ତାରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି

ନିକିତାଙ୍କ ବାପା ଅଭିଯୋଗ କରିବା ପରେ ଚାଉଳିଆଗଞ ଥାନାରେ ଏ ସଂପର୍କରେ ମାମଲା ରୁଜୁ ହୋଇଛି

ମନୋନୀତ ସ୍ଥାନକୁ ବଦଳି କରିଦେବା ପାଇଁ ଅଭିଯୁକ୍ତ ଜଣକ ଏହି ଲାଞ ନେଉଥବା ଅଭିଯୋଗ ହୋଇଛି ଭିଜିଲାନ୍ୱ ପକ୍ଷରୁ ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲ୍ୱରହିଛି ଦୁର୍ଘଟଣା ଯାଜପୁର ଜିଲ୍ଲା ଜାରକା ଛକ ନିକଟରେ ବ୍ରାହ୍କଶୀ ପୋଲ ଉପରେ ଏକ ବସ୍ ଟ୍ରକ୍କୁ ଧକ୍କ ଦେବାରୁ ଘଟଣାସ୍ଥଳରେ ଜଣକର ମୃତ୍ଧୁ ଘଟିଛି

ଟ୍ରକ୍ଟି ପୋଲ ଉପରେ ଠିଆ ହୋଇଥିବା ବେଳେ କଲିକତା ନିୟୁ ଟାଉନ୍ରୁ ପୁରୀ ଅଭିମୁଖେ ଯାଉଥିବା ଏହି ବସ୍ଟି ଟ୍ରକ୍କୁ ପଛପଟୁ ଧକ୍କା ଦେଇଥିଲା